ଲିଡ୍ ପିଏମ୍ ପରୀକ୍ଷା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧ୍ୟାନ କେନ୍ଦ୍ରୀଭୂତ କରି ସମୟର ସୁପରିଚାଳନା ସହ ପରୀକ୍ଷାଜନିତ ଚାପର ବଶବର୍ତ୍ତୀ ନ ହେବାପାଇଁ ବିଦ୍ୟାର୍ଥୀମାନଙ୍କୁ ଆହ୍ୱାନ ଜଣାଇଛନ୍ତି ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର ଦ୍ୱିତୀୟ ସଂସ୍କରଣରେ ଦେଶ ଓ ବିଦେଶର ଦୁଇ ହଜାର ଛାତ୍ରଛାତ୍ରୀ ଶିକ୍ଷକ ଓ ପିତାମାତାଙ୍କୁ ଉଦ୍ବୋଧନ ଦେଲାବେଳେ ଶ୍ରୀ ମୋଦି ଏହା କହିଛନ୍ତି ପରୀକ୍ଷାର ଫଳାଫଳ ପ୍ରତି ବିଶେଷ ଧ୍ୟାନ ନ ଦେଇ ଜୀବନ ସମୃଦ୍ଧ କରିବାଲାଗି ଜ୍ଞାନ ଆହରଣ ସକାଶେ ଧ୍ୟାନ କେନ୍ଦ୍ରୀଭୂତ କରିବାଲାଗି ଶ୍ରୀ ମୋଦି ବିଦ୍ୟାର୍ଥୀମାନଙ୍କୁ ପରାମର୍ଶ ଦେଇଛନ୍ତି ସେ କହିଛନ୍ତି ପରୀକ୍ଷାଗୁଡ଼ିକୁ ଆନନ୍ଦ ଓ ଭଲ ଜୀବନ ବିତାଇବାର ଉହ ଭାବେ ବିବେଚନା କରିବା ଉଚିତ କାରଣ ଶିକ୍ଷା ପରୀକ୍ଷା ଭିତରେ ସୀମିତ ନୁହେଁ ଶିକ୍ଷା ହେଉଛି ଜୀବନର ବିଭିନ୍ନ ଆହ୍ୱାନକୁ ସମ୍ମୁଖୀନ ହେବାପାଇଁ ବିଦ୍ୟାର୍ଥୀମାନଙ୍କୁ ସକ୍ଷମ କରିଥାଏ

ପିତାମାତାଙ୍କ ଉପଦେଶ ପାଳନ କରିବା ସଙ୍ଗେ ସଙ୍ଗେ ଗୁରୁଜନଙ୍କ ସହ ଯୁକ୍ତିତର୍କ ନ କରି ସେମାନଙ୍କ ପରାମର୍ଶକୁ ପୂର୍ଷ୍ଣମାତ୍ରାରେ ପାଳନ କରିବାପାଇଁ ପ୍ରଧାନମନ୍ତ୍ରୀ ବିଦ୍ୟାର୍ଥୀମାନଙ୍କୁ ପରାମର୍ଶ ଦେଇଛନ୍ତି ପରୀକ୍ଷାରେ ବିଫଳତା ଯୋଗୁଁ ହତୋହାହ ନ ହେବାପାଇଁ ଶ୍ରୀ ମୋଦି ଆହ୍ୱାନ ଜଣାଇଛନ୍ତି ଶିଶୁମାନଙ୍କ ଉପରେ ନିଜର ଇଚ୍ଛା କାହିର ନ କରି ସେମାନଙ୍କ ଭିତରେ ଥିବା ଶକ୍ତିକୁ ପୁନର୍କୀବିତ କରିବା ଦିଗରେ ଉହାହିତ କରିବାକୁ ପ୍ରଧାନମନ୍ତ୍ରୀ ଦେଶର ପ୍ରତ୍ୟେକ ପିତାମାତାଙ୍କୁ ପରାମର୍ଶ ଦେଇଛନ୍ତି ଶିଶୁମାନଙ୍କ ଜରିଆରେ ନିଜର ଅପୂର୍ଣ୍ଣ ସ୍ୱପ୍ନକୁ ପୂରଣ କରିବାପାଇଁ ଉଦ୍ୟମ ନ କରିବା ସକାଶେ ଶ୍ରୀ ମୋଦି ଆହ୍ୱାନ ଜଣାଇଛନ୍ତି ସେ କହିଛନ୍ତି ପ୍ରତ୍ୟେକ ଶିଶୁର ନିଜର ଶକ୍ତି ଓ ଦକ୍ଷତା ରହିଛି ଏବଂ ସେମାନଙ୍କର ସେହି ଦକ୍ଷତା ଓ ଶକ୍ତିକୁ ଚିହ୍ନଟ କରିବା ପ୍ରତ୍ୟେକ ପିତାମାତାଙ୍କର ଗୁରୁଦାୟିତ୍ୱ ପରୀକ୍ଷା ସମ୍ପର୍କିତ ଚାପର ବଶବର୍ତ୍ତୀ ହେଲେ ମାନସିକ ଅବସ୍ଥାରେ ଅବନ୍ନତି ହେବ ବୋଲି କହି ଏଥିରୁ ଦୂରେଇ ରହିବାପାଇଁ ସେ ବିଦ୍ୟାର୍ଥୀମାନଙ୍କୁ ପରାମର୍ଶ ଦେଇଛନ୍ତି ଶ୍ରୀ ମୋଦି କହିଛନ୍ତି ଭିନ୍ନକ୍ଷମ ଶିଶୁମାନେ ହେଉଛନ୍ତି ଆମପାଇଁ ପ୍ରେରଣା ଉହ କାରଣ ଜୀବନରେ ପ୍ରତ୍ୟେକ ପ୍ରତିବନ୍ଧକକୁ ଭ୍ରକ୍ଷେପ ନ କରି ଅତି ଆଗ୍ରହର ସହ ସେମାନେ ଆଗକୁ ବଢ଼ିବାପାଇଁ ଉଦ୍ୟମ କରିଥା'ନ୍ତି ନ୍ମଆଦିଲ୍ଲୀର ତାଳ୍କୋଟରା ଷ୍ଟାଡିୟମ୍ରେ ଦୂଇ ହଜାର ବିଦ୍ୟାର୍ଥୀ ପିତାମାତା ଓ ଶିକ୍ଷକମାନଙ୍କ ସମେତ ବିଦେଶର୍ ବିଦ୍ୟାର୍ଥୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି ମାନବ ସମ୍ଭଳ ବିକାଶ ମନ୍ତ୍ରୀ ପ୍ରକାଶ ଜାବଡେକର୍ କହିଛନ୍ତି ଇରାନ୍ ନେପାଳ ଡୋହା କୁଏତ୍ ଓ ସାଉଦି ଆରବ ସମେତ ବିଭିନ୍ନ ଦେଶର ବିଦ୍ୟାର୍ଥୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି

ସବୁ ସରକାରୀ ସିବିଏସ୍ସି ବିଦ୍ୟାଳୟଗୁଡ଼ିକ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଏବଂ ଦେଶ ବିଦେଶର ମହାବିଦ୍ୟାଳୟଗୁଡ଼ିକରେ ଏହି କାର୍ଯ୍ୟକ୍ରମକୁ ମଧ୍ୟ ପ୍ରସାରଣ କରାଯାଇଛି

ସମତା ପାର୍ଟି ଗଠନ କରିବା ପୂର୍ବରୁ ସେ ଜନତା ଦଳରେ ଜଣେ ବରିଷ୍ଠ ନେତା ଥିଲେ

ସେ କେନ୍ଦ୍ରରେ ରେଳ ଯୋଗାଯୋଗ ଓ ଶିଳ୍ପ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି ଜର୍ଜ ଫର୍ଣ୍ଣାଣିକ୍ ଜଣେ ଶ୍ରମିକ ନେତା କୃଷକ ନେତା ଓ ସାମ୍ବାଦିକ ଭାବେ କାର୍ଯ୍ୟ କରିଥିଲେ

ଜରୁରୀକାଳୀନ ପରିସ୍ଥିତି ସମୟରେ ସେ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧିଙ୍କୁ ଚ୍ୟାଲେଞ୍ କରିଥିଲେ ଓ ଏହାପରେ ଆତ୍ମଗୋପନ କରିଥିଲେ

ଆସନ୍ତାକାଲି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ

ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ଜର୍ଜ ସାହେବ ଭାରତୀୟ ରାଜନୈତିକ ନେତୃତ୍ୱ କ୍ଷେତ୍ରରେ ସର୍ବଶ୍ରେଷ୍ଠ ପ୍ରତିନିଧିତ୍ୱ କରିଥିଲେ ଜଣେ ଖୋଲା ମନ ନିର୍ଭୀକ ସ୍ୱଷ୍ଟବାଦୀ ଓ ଦୂରଦୃଷ୍ଟି ସମ୍ପନ୍ଧ ବ୍ୟକ୍ତି ହିସାବରେ ସ୍ୱର୍ଗତ ଫର୍ଣ୍ଣାଣିକ୍ ଦେଶପାଇଁ ମଲ୍ୟବାନ୍ ଅବଦାନ ରଖିଥିଲେ ଗରିବ ଓ ଅବହେଳିତମାନଙ୍କ ଅଧିକାରପାଇଁ ସେ ସର୍ବଦା ସଂଗ୍ରାମ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ଗତକାଲି ନୂଆଦିଲ୍ଲୀରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ଗୁଡ଼ିକର ମୁଖ୍ୟମାନଙ୍କ ସହ ତାଙ୍କର ପ୍ରଥମ ବୈଠକରେ ଯୋଗ ଦେଇସାରି ସେ ସାମ୍ବାଦିକମାନଙ୍କୁ କହିଛନ୍ତି ବ୍ୟାଙ୍କ୍ମାନେ ଏ ଦିଗରେ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନେବାକୁ ତାଙ୍କୁ ପ୍ରତିଶ୍ରତି ଦେଇଛନ୍ତି

ପାକ୍ ଡେଲିଗେସନ୍ ଇଣ୍ଡସ୍ ଜନ୍ମୁ କାଶ୍ମୀରର କିସ୍ତ୍ୱାଡ଼୍ ଜିଲ୍ଲା ଅନ୍ତର୍ଗତ ଦ୍ରାଙ୍ଗ୍ ଦୋରୁଠାରେ ଚେନାବ୍ ନଦୀ ଉପରେ ନିର୍ମାଣ ଚାଲିଥିବା ପକଲ୍ ଦୁଲ୍ ଜଳ ବିଦ୍ୟୁତ୍ ପ୍ରକଳ୍ପକୁ ଦେଖିବାପାଇଁ ପାକିସ୍ତାନୀ ପ୍ରତିନିଧି ଦଳ ଗତକାଲି ଜମ୍ମୁରେ ଆସି ପହଞ୍ଚଛନ୍ତି ସରକାରୀଭାବେ କୁହାଯାଇଛି ପାକିସ୍ତାନର ସିକ୍ଷୁ ନଦୀ କମିଶନର୍ ସୟଦ୍ ମହମ୍ମଦ ମେହର୍ ଅଲି ଶାହଙ୍କ ନେତୃତ୍ୱରେ ସେହି ପ୍ରତିନିଧି ଦଳ ଗତକାଲି ରାତିରେ କିସ୍ତ୍ୱାଡ଼୍ରେ ପହଞ୍ଚ ୍ତି ପାକିସ୍ତାନୀ ପ୍ରତିନିଧି ଦଳ ସହ ଭାରତୀୟ ସିନ୍ଧୁ ଜଳ କମିଶନର୍ ପିକେ ସାକ୍ସେନା ଓ ଅନ୍ୟ ବରିଷ୍ଣ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି ପାକିସ୍ତାନୀ ପ୍ରତିନିଧି ଦଳ ଆସନ୍ତାକାଲି ଏହି ପ୍ରକଳ୍ପ ସମେତ ଲୋୟର୍ କଲ୍ନାଇଁ ର୍ୟାଟ୍ଲ୍ ଓ ବଗ୍ଲିହାର କଳ ବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକୁ ମଧ୍ୟ ପରିଦର୍ଶନ କରିବେ

ଟିଚର୍ସ ଆଲୋୱାନ୍ସ୍ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକର ଶିକ୍ଷକ ରେଜିଷ୍ଟାର୍ ଅର୍ଥନୈତିକ ଅଧିକାରୀ ଓ ପରୀକ୍ଷା ନିୟନ୍ତକମାନଙ୍କ ଭତ୍ତା ଓ ସ୍ୱତନ୍ତ ଭତ୍ତା ସଂଶୋଧନ କରିବାକୁ ମାନବ ସମ୍ଭଳ ମନ୍ତ୍ରଣାଳୟ ନିର୍ଦ୍ଦେଶ ଜାରି କରିଛନ୍ତି ଏଥିମଧ୍ୟରେ କେନ୍ଦ୍ରୀୟ ଅନୁଦାନରେ ଚାଲିଥିବା ଡିମ୍ଡ୍ ବିଶ୍ୱବିଦ୍ୟାଳୟଗୁଡ଼ିକୁ ମଧ୍ୟ ସାମିଲ୍ କରାଯାଇଛି ନୂଆ ଭତ୍ତା ଓ ସ୍ୱତନ୍ତ୍ର ଭତ୍ତା ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି

ପିଏମ୍ ଉଜୟିନୀ ଆକ୍ୱିଡେଣ୍ଟ ମଧ୍ୟପ୍ରଦେଶର ଉଜୟିନୀଠାରେ ଘଟିଥିବା ସଡ଼କ ଦୁର୍ଘଟଣାରେ ବହୁସଂଖ୍ୟାରେ ଲୋକ ପ୍ରାଣ ହରାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦି ଏହାକୁ ଏକ ଦୁର୍ଭାଗ୍ୟଜନକ ଘଟଣା ବୋଲି କହିଛନ୍ତି ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ପରିବାରକୁ ସେ ଶୋକବାର୍ତ୍ତା ପଠାଇଛନ୍ତି

ସେହି ଲୋକମାନେ ଏକ ବିବାହ ଉସବରେ ଯୋଗଦେଇ ଫେରୁଥିବାବେଳେ ସମ୍ମୁଖରୁ ଆସୁଥିବା ଏକ ଗାଡ଼ି ସହ ସେମାନେ ଯାତ୍ରା କରୁଥିବା ଗାଡ଼ିର ମୁହାଁମୁହିଁ ଧକ୍କା ଲାଗି ଦୁର୍ଘଟଣା ଘଟିଥିଲା

ଏଥିସହ ସାଧାରଣତନ୍ତ୍ର ଦିବସ ଉହବ ପାଳନ ସମାପନ ହେବ ଆମ ସମ୍ଘାଦଦାତା ଜଣାଇଛନ୍ତି ଚଳିତ ବର୍ଷ ଭାରତୀୟ ସୁର ଉତ୍ସବର ମୁଖ୍ୟ ଆକର୍ଷଣ ହେବ

ସେନାବାହିନୀ ନୌବାହିନୀ ଓ ବିମାନ ବାହିନୀର ସଙ୍ଗୀତ ଦଳଗୁଡ଼ିକଦ୍ୱାରା ବାଦ୍ୟ ସଭ୍ଗୀତ ପରିବେଷଣ କରାଯିବ

ଟ୍ୱିଟ୍ କରି ସେ କହିଛନ୍ତି କର୍ଜ ଫର୍ଣ୍ଣାଣିଜ୍ ଭାରତର ପ୍ରତିରକ୍ଷା ମନ୍ତ୍ରୀ ସମେତ ଅନେକ ଦାୟିତ୍ୱ ନିର୍ବାହନ କରିଛନ୍ତି

ଭିପି ଜର୍ଜ ଫର୍ଣ୍ଣାଣ୍ଡିକ୍ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣିଜ୍ଙ୍କ ବିୟୋଗରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ଗଭୀର ଶୋକ ପ୍ରକାଶ କରିଛନ୍ତି

ସେ ଜଣେ ଶ୍ରମିକ ନେତା ଦକ୍ଷ ରାଜନୀତିଜ୍ଞ ପ୍ରଶାସକ ଓ ମହାନ ସାଂସଦ ଥିଲେ